ରାକ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ମାଲକାନଗିରି ଜିଲ୍ଲା ଗସ୍ତ

ଏବଂ ଆଜି କାଳୀପୂଜା ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି

ବିମାନବନ୍ଦରଠାରେ ଏହି ବସ୍ ସେବାର ଶୁଭ ଉଦ୍ଘାଟନ କରିଛନ୍ତି ଏହି ବସ୍ ଗୁଡ଼ିକରେ ଓ୍ୱାଇଫାଇ ସେବା ସହିତ କ୍ଲୋଜ୍ ସର୍କିଟ୍ କ୍ୟାମେରା ଖଞା ଯାଇଛି

ଭୁବନେଶ୍ୱରଠାରେ ବାଚସ୍ବତି ପ୍ରଦୀପ କୁମାର ଅମାତଙ୍ଙୁ ଭେଟି ସେ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି

ଅନ୍ୟପକ୍ଷରେ ପପୁଲୁର ସନ୍ୟାସୀଗୁଡା ଏବଂ କୁରମାନୁର ଅଂଚଳରୁ ବିପୁଳ ପରିମାଣର ଅସ୍ଚଶସ୍ଚ ଓ ଗୁଳିଗୋଳା ଜବତ କରିଛି

ଏହି ବୈଠକରେ ମାଓଦମନ ରଣନୀତି ସମ୍ପର୍କରେ ମଧ୍ଧ ଆଲୋଚନା ହୋଇଛି

ପରମ୍ମରା ଅନୁଯାୟୀ ପରିବାର ସହ ଗଜପତି ମହାରାଜା ଶ୍ରୀମନ୍ଦିରରେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଳେ

ରଙ୍ଙୀନ ଆଲୋକ ସହ ଦୀପ ଆଲୁଅରେ ଝଲସିବ ଗାଁଠୁ ସହର